ଆଜି ପବିତ୍ର କାର୍ତ୍ତିକ ପ୍ରର୍ଣ୍ଡମା ତଥା ପଞ୍ଚକ ଶେଷଦିନ

ଏବଂ ଭୁବନେଶ୍ୱର ପୁରୁଷ ବିଶ୍ୱକପ୍ ହକି ପାଇଁ ଜୋର୍ଦାର ପ୍ରସ୍ତୁତି ପହଞ୍ ଲା ଚୀନ୍ ଟିମ୍

ଖରାପ ପ୍ରଦର୍ଶନ ପାଇଁ ଏହି ସଂସ୍ଚାର ରୁଟ୍କୁ ବେସାମରିକ ବିମାନ ଚଳାଚଳ ମନ୍ତଶାଳୟ ବାତିଲ କରିଥିବା ଗଶମାଧ୍ଧମରେ ରିପୋର୍ଟ ପ୍ରକାଶ ପାଇଛି

ଫଳରେ ଏୟାର ଓଡ଼ିଶା ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଅନ୍ୟସ୍ଥାନକୁ ଉଡାଶ କରିପାରିବନି

ତାସହ ଜଙ୍ଗଲ କଟାକୁ ଗାଁ ଲୋକେ ସମ୍ମିଳିତ ବିରୋଧ କରିଥିବାରୁ ଏଥିପାଇଁ ସ୍ତାନୀୟ ଜନସାଧାରଣଙ୍କ ଧନ୍ୟବାଦ ଜଶାଇଛନ୍ତି

ଏଥିରେ କେନ୍ଦ୍ର ଭାରିଶିକ୍କ ଉଦ୍ୟୋଗ ମନ୍ତୀ ବାବୁଲ ସୁପ୍ରିୟୋ ଯୋଗଦେଇ ଓଡ଼ିଶାର ନୌବାଶିଜ୍ୟ ପରମ୍ପରା ଧାମରା ବନ୍ଦରର ଅର୍ଥନୈତିକ ବିକାଶ ଓ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଥିଲେ

ବିଶ୍ୱକପ୍ ହକି ପାଇଁ ଜୋର୍ଦାର ପ୍ରସ୍ତୁତି ଷ୍ଟାଡିୟମଠାରୁ ଆରମ୍ କରି ରାସ୍ତାଘାଟ ସବୁଠି ଏବେ ହକି ଫିବର

ଡାକ୍ତରଖାନାରେ ଭର୍ତି କରାଯାଇଛି